ରାଜ୍ୟସଭାରେ ବିଲ୍ ଗୃହିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ତୋଷ ବ୍ୟକ୍ତ କରିଛନ୍ତି

ରାଞ୍ଚି ରାମଗଡ଼ ହଜାରିବାଗ କୋଡ଼ରମା ଚାଟ୍ରା ଗିରିଡ଼ି ଏବଂ ଷଢ଼େଇକଳା ଖରସୁଆଁ ଜିଲ୍ଲାରେ ଏହିସବୁ ନିର୍ବାଚନ ମଣ୍ଡଳୀ ଅବସ୍ଥିତ ଅଳ୍ପ ସମୟ ପୂର୍ବରୁ ମତଦାନ ଆରମ୍ଭ ହୋଇଛି

ଏହିସବୁ ଆସନ ହେଲା ରାଞ୍ଚି ହଟିଆ କାଙ୍କେ ରାମଗଡ଼ ଏବଂ ବଡ଼କଠା

ରାଜ୍ୟର ମନ୍ତ୍ରୀ ସିପି ସିଂହ ଓ ନୀରା ଯାଦବ ଏଜେଏସ୍ୟୁର ମୁଖ୍ୟ ସୁରେଶ ମହାତୋ କେଭିଏମ୍ ସଭାପତି ବାବୁଲାଲ ମାରାଣ୍ଡି ପ୍ରମୁଖଙ୍କ ଭାଗ୍ୟ ମଧ୍ୟ ଆଜି ନିର୍ଦ୍ଧାରିତ ହେବ

ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ୱାଧୀନ ଏସ୍ଆଇଟି ଗଠନ କରିବାକୁ ସୁପ୍ରିମ୍କୋର୍ଟରେ ଯେଉଁ ଦୁଇଟି ପିଟିସନ୍ ଦାଏର ହୋଇଛି ଆକି ତାର ଶୁଣାଣି ହେବ ଗତକାଲି ପ୍ରଧାନ ବିଚାରପତି ଏସ୍ଏ ବୋବଡେ ଏହି ଏନ୍କାଉଣ୍ଟର ଘଟଣାର ତଦନ୍ତ କରିବାକୁ ସୁପ୍ରିମ୍କୋର୍ଟର ଜଣେ ପୂର୍ବତନ ବିଚାରପତିଙ୍କୁ ନିଯୁକ୍ତି କରିବାକୁ ପ୍ରସ୍ତାବ ଦେଇଥିଲେ ଦିଲ୍ଲୀର ଅବସ୍ଥାନ କରି ସେ ମାମଲାର ତଦନ୍ତ କରିବାକୁ ପ୍ରଧାନ ବିଚାରପତି କହିଥିଲେ

ଏହା ପୂର୍ବରୁ ବିଲ୍ରେ କେତେକ ସଂଶୋଧନ ଆଶିବାକୁ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଯେଉଁ ପ୍ରସ୍ତାବ ଆଗତ କରାଯାଇଥିଲା ତାହା ମଧ୍ୟ ସଂଖ୍ୟାଧିକ ଭୋଟ୍ରେ ନାକଚ ହୋଇଯାଇଥିଲା ଏହା ପୂର୍ବରୁ ଗତ ସୋମବାର ଦିନ ବିଲ୍ଟି ଲୋକସଭାରେ ଗୃହୀତ ହୋଇଥିଲା

ଏହି ସମ୍ପ୍ରଦାୟଗୁଡ଼ିକ ହେଲା ହିନ୍ଦୁ ଶିଖ ବୌଦ୍ଧ ଜୈନ୍ୟ ପାର୍ସି ଓ ଖ୍ରୀଷ୍ଟିଆନ୍ ରାଜ୍ୟସଭରେ ବିଲ୍ ସମ୍ପର୍କରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ଏହା ମୁସଲମାନଙ୍କ ବିରୁଦ୍ଧରେ ଅଭିପ୍ରେତ ନୁହେଁ ମୁସଲମାନମାନେ ପୂର୍ବଭଳି ଭାରତୀୟ ନାଗରିକତ୍ୱର ଅଧିକାର ଉପଭୋଗ କରିବେ ଏହି ବିଲ୍ ଦ୍ୱାରା ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଲୋକେ ପ୍ରଭାବିତ ହେବେ ନାହିଁ ଏବଂ ସେମାନଙ୍କର ସ୍ୱାର୍ଥ ବଳବତ୍ତର ରହିବ ତେଣୁ ଅଯଥା ସେମାନେ ଏହି ବିଲ୍କୁ ନେଇ ଭୟଭୀତ ହେବା ଅନୁଚିତ ସେ କହିଥିଲେ ଯେ ଏନ୍ଡିଏ ସରକାର ଉତ୍ତରପୂର୍ବାଞ୍ଚଳର ସାଂସ୍କୃତିକ ସାମାଜିକ ଓ ଭାଷାଗତ ପରିଚୟକୁ ବଜାୟ ରଖିବାକୁ ସଂକଳ୍ପବଦ୍ଧ

ରିଆକ୍ସ ସିଟିଜେନ୍ସିପ୍ ରାଜ୍ୟସଭାରେ ନାଗରିକତ୍ୱ ସଂଶୋଧନ ଆଇନ୍ ଗୃହୀତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ସେ କହିଛନ୍ତି ଯେ ଏହା ଭାରତ ପାଇଁ ଏକ ଐତିହାସିକ ଦିବସ ଏହି ଦିବସ କରୁଣା ଓ ଭ୍ରାତୃତ୍ୱର ବାର୍ତ୍ତା ବହନ କରୁଛି ଏକ ଟ୍ୱିଟ୍ ବାର୍ତ୍ତାରେ ସେ କହିଛନ୍ତି ଯେ ବିଭିନ୍ନ ଧର୍ମର ଯେଉଁସବୁ ଲୋକ ଭାରତର ପଡ଼ୋଶୀ ଦେଶଗୁଡ଼ିକରେ ଅତ୍ୟାଚାରିତ ହେଉଥିଲେ ସେମାନଙ୍କ ଦୁଃଖଦୁର୍ଦ୍ଦଶାର ଅନ୍ତ ଘଟିବ ଯେଉଁମାନେ ସଂସଦରେ ଏହି ବିଲ୍ ସପକ୍ଷରେ ମତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ସେହିସବୁ ସଦସ୍ୟମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଏଥିସହିତ ବଞ୍ଚିତ ଓ ଲାଞ୍ଚିତ ହେଉଥିବା କୋଟି କୋଟି ଲୋକଙ୍କର ସ୍ୱପ୍ନ ସାକାର ହୋଇପାରିବ ଏକ ଟ୍ୱିଟ୍ରେ ସେ କହିଛନ୍ତି ଯେ ଏଭଳି ପ୍ରଭାବିତ ଲୋକଙ୍କ ଦୁଃଖ ଦୁର୍ଦ୍ଦଶାର ଅବସାନ ଘଟାଇ ସେମାନଙ୍କୁ ମର୍ଯ୍ୟାଦାର ସହ ବଞ୍ଚିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସୁଯୋଗ ଦେଇଥିବାରୁ ସେ ତାଙ୍କ ପାଖରେ କୃତଜ୍ଞ ବିଲ୍କୁ ସମର୍ଥନ କରିଥିବା ସବୁ ସାଂସଦଙ୍କୁ ମଧ୍ୟ ସେ କୂତଜ୍ଞତା ଜ୍ଞାପନ କରିଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଓଡେକର କହିଛନ୍ତି ଯେ ଏହି ବିଲ୍ ଫଳରେ ଭାରତର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକରେ ଧାର୍ମିକ ନିର୍ଯାତନାର ଶିକାର ହେଉଥିବା ଲୋକମାନେ ଉପକୃତ ହେବା ସହ ମର୍ଯାଦାପୂର୍ଣ୍ଣ ଭାବେ ବଞ୍ଚିବାର ସୁଯୋଗ ପାଇବେ ଏକ ଟ୍ୱିଟ୍ରେ ସେ ଏହି ଐତିହାସିକ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କୁ କୃତଜ୍ଞତା ଞ୍ଜାପନ କରିଛନ୍ତି

ବିଜେପି ଦେଶକୁ ଧାର୍ମିକ ଆଧାରରେ ଧ୍ରବିକରଣ କରିବାକୁ ଯେଉଁ ପ୍ରଚେଷ୍ଟା ଚଳାଇଛି ତାହା ବିରୁଦ୍ଧରେ କଂଗ୍ରେସ ନିରନ୍ତର ସଂଗ୍ରାମ ଜାରି ରଖିବ ବୋଲି ସେ କହିଚ୍ଚନ୍ତି ଇଣ୍ଡିଆ ଜର୍ମାନୀ ଭାରତ ଓ କର୍ମାନୀ ସବୁ ପ୍ରକାରର ଆତଙ୍କବାଦକୁ ନିନ୍ଦା କରିବା ସହ ଏହାର ମୁକାବିଲା ପାଇଁ ଆନ୍ତର୍ଜାତିକ ସ୍ତରରେ ସହଯୋଗକୁ ଅଧିକ ମଜବୁତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ନୂଆଦିଲ୍ଲୀଠାରେ ଆରମ୍ଭ ହୋଇଥିବା ଭାରତ ଜର୍ମାନ୍ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀର ଅଷ୍ଟମ ବୈଠକରେ ଦୁଇ ଦେଶ ମୁଖ୍ୟତଃ ଆତଙ୍କବାଦର ବିଲୋପ ଉପରେ ଆଲୋଚନା କରିଥିଲେ ବୈଠକ ପରେ ଏକ ବିବୃତ୍ତିରେ କୁହାଯାଇଛି ଯେ ଦୁଇ ଦେଶ ଦକ୍ଷିଣ ଏସିଆରେ ଚାଲିଥିବା ସୀମାପାର ଆତଙ୍କବାଦ ଓ ଅନ୍ୟାନ୍ୟ ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ବିଶେଷ ଉଦବେଗ ପ୍ରକାଶ କରିଛନ୍ତି ଏହାର ମୁକାବିଲା ପାଇଁ ଆନ୍ତର୍ଜାତିକ ସହଯୋଗ ସହିତ ଆତଙ୍କବାଦୀ ସଂଗଠନକୁ ଯୋଗାଇ ଦିଆଯାଉଥିବା ଆର୍ଥିକ ଓ ରାଜନୈତିକ ଏବଂ ଅନ୍ୟାନ୍ୟ ସୁବିଧାସୁଯୋଗ ବନ୍ଦ କରିବା ଉପରେ ଗୁରୁତ୍ୱ ଦିଆଯାଇଛି ଆତଙ୍କବାଦୀମାନେ ଇଣ୍ଟରନେଟ୍ର ଦୂରୁପଯୋଗ କରୁଥିବାରୁ ଏହାର ପ୍ରତିକାର ପାଇଁ ମଧ୍ୟ ଦୁଇ ଦେଶ ଏକମତ ହୋଇଛନ୍ତି ଆତଙ୍କବାଦର ମିଳିତ ମୁକାବିଲା ପାଇଁ ଉଭୟ ପକ୍ଷ ସୂଚନା ଆଦାନପ୍ରଦାନ ପାରସ୍କରିକ ଦକ୍ଷତା ବୃଦ୍ଧି ଓ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ଜାରି ରଖିବାକୁ ରାଜି ହୋଇଛନ୍ତି

ଏଯାଏଁ ଗଣଭୋଟ୍ର ରାୟକୁ କାର୍ଯ୍ୟକାରୀ କରାଯାଇ ନଥିବାବେଳେ ବ୍ରିଟେନ୍ ବିଧିବଦ୍ଧ ଭାବେ ୟୁରୋପୀୟ ସଂଘରେ ରହିଛି ଏହି ଅଚଳାବସ୍ଥାର ଅବସାନ ପାଇଁ ତୁରନ୍ତ ଏକ ସାଧାରଣ ନିର୍ବାଚନର ଆବଶ୍ୟକତା ଦୃଷ୍ଟିରୁ ଆଜି ଭୋଟ୍ଗ୍ରହଣ କରାଯାଉଛି

ୟୁରୋପୀୟ ସଂଘରୁ ବ୍ରିଟେନ୍ର ଆସନର ବିଚ୍ଛେଦ ଏହି ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ ହୋଇଛି କଞ୍ଜରଭେଟିବ୍ ପାର୍ଟିର ପ୍ରଧାନମନ୍ତ୍ରୀ ବୋରିଶ ଜନ୍ସନ୍ କହିଛନ୍ତି ଯେ ତାଙ୍କ ଦଳକୁ ଏକ ସ୍ୱଷ୍ଟ ବହୁମତ ତଥା ପାର୍ଲାମେଷ୍ଟରେ ବଡ଼ ସଂଖ୍ୟାଗରିଷ୍ଠତା ମିଳିଲେ ବ୍ରିଟେନ୍ ଶୀଘ୍ର ୟୁରୋପୀୟ ସଂଘରୁ ଅଲଗା ହେବ

ଅନ୍ୟ ପକ୍ଷରେ ଦେଶର ପ୍ରମୁଖ ବିରୋଧୀ ଦଳ ଲେବର ପାର୍ଟିର ନେତା କର୍ମିକବ୍ରିନ୍ କହିଛନ୍ତି ଯେ ଏହି ନିର୍ବାଚନର ଫଳାଫଳ ୟୁରୋପୀୟ ସଂଘରୁ ବ୍ରିଟେନ୍ ଅଲଗା ହେବ କି ନାହିଁ ତାହା ନିର୍ଦ୍ଧାରଣ କରିବ ୟୁଏସ୍ ହାଫିକ୍ ମୁମ୍ୟାଇ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ତଥା ବେଆଇନ୍ ଘୋଷିତ ଜମାତ୍ ଉଦ୍ ଦାୱାର ମୁଖ୍ୟ ହାଫିଜ୍ ସଇଦ୍କୁ ପାକିସ୍ତାନର ଏକ ଆତଙ୍କବାଦ ନିରୋଧ ଅଦାଲତ ଦୋଷୀ ସାବ୍ୟସ୍ତ କରିଥିବାରୁ ଆମେରିକା ଏହାକୁ ସ୍ୱାଗତ କରିଛି